ଆଉ କିଛି ସମୟ ପରେ ଆୟୋଜକ ଭାରତ ଦକିଶ ଆଫ୍ରିକାକୁ ଭେଟିବ କଟକ ବାରବାଟୀରେ ଅନୁଷ୍ଠିତ ହେଉଛି ଅନ୍ୟ ଏକ ଉଦ୍ଘାଟନୀ ସମାରୋହ

ତେବେ ରାସ୍ତାରେ ଯାନବାହାନ ଚଳାଚଳକୁ ବନ୍ଦ ପାଳନରୁ ବାଦ ଦିଆଯାଇଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ରହିଥିଲା

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର କୟବିଜୟ ଦ୍ୱାର ବନ୍ଦ ରହିଛି ଦ୍ୱିପ୍ରହର ଧୂପ ସରିବା ପରେ ଦଉମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି

ଏହା ପରେ ଚଉ ପଡ଼ିଆଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା

ଖବର ପାଇ ସଦର ଥାନା ପୋଲିସ ଘଟଶା ସ୍ଚୁଳକୁ ପହଞ୍ଚି ତଦନ୍ତ କରିଥିଲେ

ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷିତ ସମାରୋହରେ ରାକ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ରାୟଗଡ଼ା ବିଧାୟକ ଲାଲବିହାରୀ ହିମିରିକା ଜିଲ୍ଲାପାଳ ଗୁହାପୁନମ ତାପସକୁମାର ପରିଷଦ ସଦସ୍ୟ ଓ କିଲ୍ଲାପରିଷଦ ସଭ୍ୟ ଉପସ୍ତିତ ଥିଲେ

ଏ ସଂକ୍ରାନ୍ଡରେ ଆଜି ଛତ୍ରପୁରଠାରେ ଜିଲ୍ଲା ଯଷ୍ଟା ନିୟନ୍ତଶ କମିଟି ବସିଥିଲା ଏଥିରେ କିଲ୍ଲାପାଳ ବିଜୟ ଅମୃତା କୁଲାଙେ ଯୋଗ ଦେଇ ଗ୍ରାମାଞ୍ଞଳ ସ୍ତରରୁ ଲୋକମାନଙ୍କୁ ଅଧିକ ସଚେତନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଆକି ଅପରାହ୍ନରେ ଏହି ସଚେତନତା ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଉଦ୍ଘାଟନ କରିଛନ୍ତି

ସୁବିଧା ପାଇପାରିବେ